ଦେଶରେ କରୋନା ପରିସ୍କିତି ନେଇ ଗତ ସଂଧ୍ୟାରେ ପ୍ରଧାନମନ୍ତୀ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି

ହସ୍କିଟାଲରେ ଆବଶ୍ୟକ ଶଯ୍ୟା ଯୋଗାଇଦେବାକୁ ମଧ୍ଧ ପ୍ରଧାନମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି ରାମ୍ଡେସିଭିର୍ ଏବଂ ଅନ୍ୟାନ୍ୟ କୋଭିଡ ମେଡ଼ିସିନ୍ ଯୋଗାଣ ଉପରେ ମଧ ପ୍ରଧାନମନ୍ତୀ ବୈଠକରେ ସମୀକ୍ଷା କରିଥିଲେ

ସୂଚନାଯୋଗ୍ୟ କ ଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ଧୁ ଯୋଗୁଁ ନିର୍ବାଚନ କମିସନ ଗତକାଲି ଏହି ଉପନିର୍ବାଚନ ପାଇଁ ହେବାକୁ ଥିବା ମତଗ୍ରହଣକୁ ପୂର୍ବରୁ ସ୍ଥଗିତ ରଖିଥିଲେ

ଏହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର ମୟୂରଭଞ୍ଞ ବାଲେଶ୍ୱର ଯାଜପୁର ଏବଂ ଭଦ୍ରକ